ବିଶେଷକରି ରାକ୍ୟ ତଥା ଦେଶ ବିଦେଶରୁ ଅଗଶିତ ଶ୍ରଦ୍ଧାଳୁ ସୁପ୍ରିମକୋର୍ଟଙ୍କ ଅନୁମତି ନେଇ ନିଜର ଖୁସି ଜାରି କରିଛନ୍ତି

ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ପରେ ଆଳି ଦେଶବ୍ୟାପୀ ସମସ୍ତେ ଆନନ୍ଦିତ ଅଛନ୍ତି